ଏଥିରୁ ଲକ୍ଷଲକ୍ଷ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ଓ ହଜାର ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମଣିପୁରର ଜନସାଧାରଣ ବିଶେଷକରି ମହିଳାମାନଙ୍କ ପାଇଁ ଦିନଟି ଏକ ଶୁଭଦିନ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ମଣିପୁର ଜଳଯୋଗାଣ ପ୍ରକଚ୍ଚର ଭିଭିପ୍ରସ୍ତର ସ୍ଥାପନ କରାଯାଇ ପାରିଥିବାରୁ ଏହା ଏକ ଦୂଷ୍ଟାନ୍ତମୂଳକ ପଦକ୍ଷେପ ହୋଇଛି ସମଗ୍ର ଦେଶରେ କୋଭିଡ୍ କଟକଣା ଲାଗୁ ହୋଇଥିବା ଭଳି ସମୟରେ ସରକାର ଜଳକୀବନ ମିଶନକୁ ଏକ ବିପ୍ଲବରେ ପରିଣତ କରିଛନ୍ତି ସେ ପୁଣି କହିଛନ୍ତି ଉଉର ପୂର୍ବାଞ୍ଚଳ ପାରମ୍ପରିକ ସମୟରୁ ପୂର୍ବ ଏସିଆ ପାଇଁ ଭାରତର ଦ୍ୱାର ଭାବେ କାର୍ଯ୍ୟ କରିଆସୁଛି ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ସ୍ଥାପନ ଯୋଗୁଁ ବର୍ତ୍ତମାନ ଏହା ଭାରତର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଶାନ୍ତି ସମୃଦ୍ଧି ଓ ଅଗ୍ରଗତିର ମନ୍ତ୍ର ଏବେ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଗୁଞ୍ଚରିତ ହେଉଛି ଓ ସମଗ୍ର ଅଞ୍ଚଳରେ ଦିନେ ଶାନ୍ତିର ଏକ ଉତ୍ତମ ବାତାବରଣ ସୃଷ୍ଟି ହେବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ମଣିପୁରରେ ଅବରୋଧ ଏବେ ଇତିହାସରେ ପରିଣତ ହୋଇଯାଇଥିବା ବେଳେ ଆସାମରେ ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ହିଂସାର ଅବସାନ ଘଟିଛି ତ୍ରିପୁରା ଓ ମିକୋରାମର ଯୁବାମାନେ ମଧ୍ୟ ହିଂସାର ପଥ ପରିହାର କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ବର୍ତ୍ତମାନ ବୃ ରିଆଙ୍ଗ ଶରଣାର୍ଥୀମାନେ ଉଉମ କ୍ରୀବନଯାପନ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ଅମିତ୍ ଶାହା କୋଲ୍ ସେକୁର କୋଇଲା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍କନିର୍ଭର ହେବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି

ଦେଶକୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି

କୋଇଲାର ଆମଦାନୀକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଖଶିଗୁଡ଼ିକର ବ୍ୟାବସାୟିକ ଖନନ କରିବା ନିଷ୍ପଭିକୁ ସେ ପ୍ରଶଂସା କରିଛନ୍ତି

ସେହିଭଳି ଜିଲ୍ଲା ଖଣିଜ ପାଣ୍ଡି ମାଧ୍ୟମରେ ସରକାର ବିଭିନ୍ନ କୋଇଲା ଗଚ୍ଛିତ ଥିବା ପାରିପାର୍ଶ୍ୱିକ ଅଞ୍ଚଳର ପୁନରୁଦ୍ଧାର ତଥା ସ୍ଥାନୀୟ ଲୋକଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରୁଛନ୍ତି ସେହିଭଳି ପରିବେଶର ଏକ ନିରନ୍ତର ସନ୍ତୁଳନ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଛି

ଫର୍ଟିଲାଇଜର୍ ଇଣ୍ଡଷ୍ଟ୍ରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ପି ଭି ସଦାନନ୍ଦ ଗୌଡ଼ା କହିଛନ୍ତି ସ୍ୱଦେଶୀ ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ବନ୍ଦ୍ ହୋଇ ରହିଥିବା ସାର ଉଦ୍ୟୋଗଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ଫସଲ ବୁଣାବୁଣି ସମୟରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବା ନିମନ୍ତେ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ସେ କହିଛନ୍ତି ୟୁରିଆ ଉତ୍ପାଦନ କ୍ଷେତ୍ରରେ ଆତ୍କନିର୍ଭର ହେବା ଉଦ୍ଦେଶ୍ୟରେ ସରକାର ବନ୍ଦ୍ ହୋଇ ପଡ଼ିରହିଥିବା ସାର କାରଖାନାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି

ଗତବର୍ଷ ଜାନୁୟାରୀ ପହିଲାରୁ ବ୍ୟାବସାୟିକ ଭିଭିରେ ଏଠାରୁ ୟୁରିଆ ଉତ୍ପାଦନ ଆରମ୍ଭ ହୋଇଛି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଓ ଦେଶର କିଛି ଭାଗରେ ବନ୍ୟା ପରିସ୍ଥିତି ଯୋଗୁଁ ଏହି ନିଷ୍ପଭି ନିଆଯାଇଛି

ଏଥିସହିତ ବିହାରର ବାଲ୍ସିକୀ ନଗର ଲୋକସଭା ଆସନ ଉପନର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି ନିର୍ବାଚନ କମିଶନ କହିଛି ପରିସ୍ଥିତିରେ ସୁଧାର ଘଟିବା ପରେ ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉପନିର୍ବାଚନ କରାଯିବ

ନିର୍ବାଚନ କମିଶନ୍ କହିଛନ୍ତି ଆଜି ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଏହିସବୁ ଆସନଗୁଡ଼ିକ ପାଇଁ କେବେ ଉପନିର୍ବାଚନ କରାଯିବ ସେ ସମ୍ଭନ୍ଧୀୟ କାର୍ଯ୍ୟସ୍ତଚୀ ଉପରେ ଆଲୋଚନା କରାଯିବ

କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଯୋଗୁଁ ଏଭଳି ନିଷ୍ପଭି ନିଆଯାଇଛି

ଏ ସମ୍ବନ୍ଧରେ ଅନେକ ଟ୍ୱିଟ୍ କରି ମନ୍ତ୍ରୀ କହିଛନ୍ତି ଏନ୍ଆଇଟି ଓ କେନ୍ଦ୍ରୀୟ ସହାୟତା ପାଉଥିବା ଅନ୍ୟାନ୍ୟ ବୈଷୟିକ ପ୍ରତିଷ୍ଠାନଗୁଡ଼ିକରେ ନାମ ଲେଖା ପାଇଁ ଯୋଗ୍ୟତାକୁ କୋହଳ କରିବା ସକାଶେ ସେଣ୍ଟ୍ରାଲ୍ ସିଟ୍ ଆଲୋକେଶନ୍ ବୋର୍ଡ୍ ନିଷ୍କଭି ନେଇଛି

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରିୟଲ୍ ଇଷ୍ଟେଟ୍ କ୍ଷେତ୍ର ସମ୍ପର୍କିତ ଏକ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକଚ୍ଚଗୁଡ଼ିକୁ ଯଥାଶୀଘ୍ର ସମ୍ପର୍ଷ୍ଣ କରିବା ଲାଗି ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍ ଅଣବ୍ୟାଙ୍କିଙ୍ଗ୍ ଆର୍ଥକ କମ୍ପାନୀଗୁଡ଼ିକ ସ୍ୱତନ୍ତ ଧ୍ୟାନ ଦେଇ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଉପରେ ଶ୍ରୀମତୀ ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି ପାକିସ୍ତାନ ଏମ୍ଇଏ କୁଳଭୂଷଣ ଯାଦବ ମାମଲାରେ ଭାରତ ପାଇଁ ଥିବା ସମସ୍ତ ବିକ୍ସକୁ ପାକିସ୍ତାନ ବନ୍ଦ୍ କରିଦେଇଛି ବୋଳି ବୈଦେଶିକ ବିଭାଗ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ସେ କହିଛନ୍ତି ସମଗ୍ର ମାମଲାରେ ଭାରତକୁ କୌଣସି କାଗଜପତ୍ର ପ୍ରଦାନ ନ କରିବା ଭାରତୀୟ ରାଷ୍ଟ୍ରଦୃତଙ୍କ କାର୍ଯ୍ୟାଳୟ ସହ କୁଳଭ୍ଷଣଙ୍କୁ ଯୋଗାଯୋଗ ଲାଗି ବାରଣ କରିବା ଏବଂ ଏହି ମାମଲାରେ ପାକିସ୍ତାନ ହାଇକୋର୍ଟରେ ପୁଣି ଆବେଦନ କରିବା ଘଟଣା ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି ପାକିସ୍ତାନ ଆନ୍ତର୍ଜାତିକ ନ୍ୟାୟାଳୟର ନିଷ୍ପତ୍ତିକୁ ଅବମାନନା କରିଚାଲିଛି ବୋଲି ସେ କହିଛନ୍ତି ରାଜନାଥ ସିଂହ କିଓଏମ୍ ମିଟିଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ପଥ ବିକାଳୀଙ୍କର କଲ୍ୟାଣ ଲାଗି ଉଦ୍ଦିଷ୍ଟ ଏକ ମନ୍ତ୍ରିସରୀୟ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ 'ପ୍ରଧାନମନ୍ତ୍ରୀ ପଥ ବିକାଳୀ ଆତ୍କନିର୍ଭର ନିଧି ଯୋଜନା'ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗତମାସରେ ଏହି ଯୋଜନାର ଶ୍ରଭାରମ୍ଭ କରାଯାଇଥିଲା